ଦୂରଦର୍ଶନର ସମ୍ତ ଆଞ୍ଞଳିକ ଚ୍ୟାନେଲ ଗୁଡ଼ିକରୁ ଏହାକୁ ପ୍ରସାରଣ କରାଯିବ

ଏହି ସମୟରେ ସେ କହିଛନ୍ତି କୋଭିଡ୍ ଭଳି କଠିନ ସମୟରେ ଏହି ଶିଶୁମାନେ ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି

ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ପାଇଁ ଗୋଟିଏ ମାର୍କ ମିଳିବ